ପରେ ଶ୍ରୀ ମୋଦି ଜଳବାୟୁ ପରିବର୍ତ୍ତନ ଜୈବ ବିବିଧତା ଓ ସମୁଦ୍ର କଳପଉନ ବୃଦ୍ଧି ସମେତ ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗ ଉପରେ ଆଲୋଚନାରେ ଅଂଶଗ୍ରହଣ କରିବେ ଦୁଇ ନେତା ଅନେକ ଦ୍ୱିପକ୍ଷିୟ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି

ନୂଆକରି ଆମନ୍ତିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଦିଗରେ କାର୍ଯ୍ୟ କରିବାକୁ ବଦ୍ଧପରିକର ଓ ଅର୍ଥନୈତିକ ବିକାଶ ପାଇଁ ବିଶେଷ ଭାବେ ଆଗ୍ରହୀ ଏ ବିଷୟ ଉପରେ ଆଲୋଚନାରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବ

ଟିକସ କ୍ଷେତ୍ରରେ ସମନ୍ୱୟ ସାମାଜିକ ସୁରକ୍ଷା ଶ୍ରମ ନିୟମରେ ସଂଶୋଧନ ବାଶିଜ୍ୟ ନୀତି ଓ ଉଦ୍ୟୋଗ ସାମାଜିକ ଦାୟିତ୍ୱଶୀଳତା ଭଳି ପ୍ରସଙ୍ଗ ଉପରେ ମଧ୍ୟ ଶିଖର ବୈଠକରେ ଆଲୋଚନା ହେବ ପିଏମ୍ ବାହାରିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାହାରିନ୍ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ବାହାରିନ୍କୁ ଏହା ପ୍ରଥମ ଗସ୍ତ ଥିଲା ଭାରତ ଓ ବାହାରିନ୍ ସେମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଜରିଆରେ ସଂପର୍କକୁ ଏକ ନୂଆସ୍ତରକୁ ନେଇଯିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି ଜେକେ ଗଭର୍ଣ୍ଣର ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ରାଜ୍ୟରେ ଔଷଧପତ୍ର ଓ ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ଅଭାବ ନାହିଁ ନ୍ତ୍ରଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଲୋକମାନେ କିଶିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ମହକୁଦ ରହିଛି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ନେତା ଅରୁଣ ଜେଟ୍ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଶ୍ରୀ ମଲିକ ନୂଆଦିଲ୍ଲୀ ଆସିଥିଲେ ସେ କହିଛନ୍ତି ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାରେ କାର୍କଛାଣ୍ଟ ଯୋଗୁଁ ଅନେକ ଲୋକଙ୍କର ଜୀବନ ରକ୍ଷା କରାଯାଇପାରିଛି

ପୂର୍ବରୁ ଜାମ୍ମୁ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ମର୍ଯ୍ୟାଦାକୁ ପ୍ରତ୍ୟାହାର କରିନିଆଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା ଏଚ୍ଏମ୍ ମିଟିଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ନକ୍କଲ ବିରୋଧୀ କାର୍ଯ୍ୟାନୁଷ୍ଠାନ ଓ ନକ୍କଲ ଉପଦ୍ରତ ଅଞ୍ଚଳରେ ଆରମ୍ଭ କରାଯାଇଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି

ଏହା ବ୍ୟତୀତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ମନ୍ତ୍ରଣାଳୟର ସଚିବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଣ ଅଫିସରବୂନ୍ଦ ଓ ନିରାପତ୍ତା ସଂସ୍ଥାଗୁଡ଼ିକର ଅଫିସରମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି ନକ୍କଲ ଉପଦ୍ରତ ରାଜ୍ୟଗୁଡ଼ିକର ମୁଖ୍ୟସଚିବ ଓ ପୋଲିସ୍ ମହାନିର୍ଦ୍ଦେଶକମାନେ ମଧ୍ୟ ବୈଠକରେ ଯୋଗଦେଇଛନ୍ତି

ଏସ୍ସି ଚିଦାୟରମ୍ ଆଇଏନଏକ୍କ ମିଡ଼ିଆ ଦୁର୍ନୀତି ମାମଲାରେ କଂଗ୍ରେସ ନେତା ପିଚିଦାୟରମ୍ଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ ସେ କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ ସିବିଆଇ ଓ ଏନ୍ଫୋର୍ସମେଣ୍ଟ ଡାଇରେକ୍ଲୋରେଟ ଏହି ଘଟଣାର ତଦନ୍ତ କରୁଛନ୍ତି

ଗତ ଶୁକ୍ରବାର ଦିନ ଶ୍ରୀ ଚିଦାୟରମ୍ ନିମ୍ବଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏକ ନୂଆ ପିଟିସନ୍ ଦାଏର କରିଥିଲେ ସେହି ନିର୍ଦ୍ଦେଶରେ ଶ୍ରୀ ଚିଦାୟରମଙ୍କୁ ହାଜତରେ ରଖି ସିବିଆଇ ଜେରା କରିବାକୁ ନିମ୍ବୁଅଦାଲତ ଅନୁମତି ପ୍ରଦାନ କରିଥିଲେ ସିବିଆଇ ହାକତରେ ତାଙ୍କର ରହଣି ସମୟ ଶେଷ ହୋଇଯିବା ପରେ ଶ୍ରୀ ଚିଦାମ୍ଘରମ୍ଙ୍କୁ ଆଜି କୋର୍ଟରେ ହାଜର କରାଯିବ

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଟର ନିର୍ମାଣକାରୀ କମ୍ପାନିମାନଙ୍କୁ ଗାଡ଼ିଗୁଡ଼ିକରେ ସିଏନ୍ଜି ସିଲିଣ୍ଡର ଖଞ୍ଜିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ମନ୍ତ୍ରୀ ପୁଣି କହିଛନ୍ତି ଭାରତ ଇଲେକ୍ଟ୍ରୋନିକ୍ ଯାନ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗକୁ ଅଗ୍ରସର ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଓ ଲିଥିୟମ୍ ଆମଦାନୀ ଉପରୁ ନିର୍ଭରଶୀଳତା କମ୍ କରାଯିବ

ଗତରାତିରେ ସୁଇଜରଲ୍ୟାଣ୍ଡର ବାସେଲ୍ରେ ବିଡବ୍ଲଏଫ୍ ବିଶ୍ୱ ଚମ୍ପିୟାନ୍ସିପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା

ତାଙ୍କ ପୂର୍ବରୁ ସାଇ ପ୍ରଣୀତ ପୁରୁଷ ସିଙ୍ଗିଲସରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ ଏହି ଐତିହାସିକ ବିଜୟ ପରେ ତାଙ୍କର ସଫଳତା ଉପରେ ସନ୍ତୋଷ ପ୍ରକାଶ କରି ସେ କହିଛନ୍ତି ଗତକାଲି ମଧ୍ୟ ତାଙ୍କ ମା'ଙ୍କର ଜନ୍ମଦିନ ଥିଲା ଓ ଏହି ବିଜୟ ତାଙ୍କ ପାଇଁ ଏକ ଉପହାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପିଭି ସିନ୍ଧୁଙ୍କର ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ କ୍ରିକେଟ୍ ତାରକା ସଚିନ ତେନ୍ଦୁଲକରଙ୍କ ସମେତ ଦେଶର କ୍ରୀଡ଼ାକ୍ଷେତ୍ରର ବହୁ ବ୍ୟକ୍ତି ମଧ୍ୟ ସିନ୍ଧୁଙ୍କର ଏହି ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ଏଥିପାଇଁ ଦେଶ ଗର୍ବିତ ବୋଲି କହିଚ୍ଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ସଂପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଉହବ ପାଳନ ଅବସରରେ ଦେଇଥିବା ଭାଷଣ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଟିକସ ପ୍ରଶାସନର କିଛି ଅସାଧୁ ଅଫିସର ସେମାନଙ୍କର କ୍ଷମତାର ଅପବ୍ୟବହାର କରିଛନ୍ତି ଓ ଟିକସଦାତା ଏବଂ ସାଧୁ ଟିକସଦାତାମାନଙ୍କୁ ହଇରାଣ ହରକତ କରିଛନ୍ତି ସେମାନେ ସାମାନ୍ୟ ଭୁଲ୍ ପାଇଁ ସେମାନଙ୍କ ବିରୁଦ୍ଧରେ ଅତିରିକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ କହିଥିଲେ ସରକାର ସେହିଭଳି କିଛି ଟିକସ କ୍ଷେତ୍ରର ଅଫିସରଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦେଇଥିଲେ ଓ ଏଭଳି ଆଚରଣକୁ କେବେ ବରଦାସ୍ତ କରାଯିବ ନାହିଁ

ଆଇଏଏଫ୍ ଧନୱା ବିମାନ ବାହିନୀ ମୁଖ୍ୟ ବିଏସ୍ ଧନୱା ଆକ୍କିଠାରୁ ଥାଇଲାଣ୍ଡକୁ ତିନିଦିନ ଗସ୍ତରେ ଯାଉଛନ୍ତି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ତାଙ୍କର ଏହି ଗସ୍ତର ମୂଳ ଲକ୍ଷ୍ୟ

ଏହି ସମ୍ମିଳନୀ ବ୍ୟାଙ୍କକ୍ରେ ଅନୁଷ୍ଠିତ ହେବ

ଗତ ସନ୍ଧ୍ୟାରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ତଚନା ଦେଇ ଥୋବାଲ୍ ଜିଲ୍ଲା ପୋଲିସ୍ ସୁପରିନ୍ଟେଣ୍ଟେଣ୍ଟ୍ ଏସ୍ ଇବୋମ୍ଚା ସିଂ କହିଛନ୍ତି ପୋଲିସ୍ ଟିମ୍ ଡ଼ାଇଭର ସହ ଗୋଟିଏ ମିନିଟ୍ରକ୍କୁ କବତ କରିଛି